ପାରାଦୀପଠାରେ ହେବାକୁ ଥିବା ପ୍ଲାଷ୍ଟିକ୍ ପାର୍କ ସିଟି ଗ୍ୟାସ୍ ନେଟଓ୍ୱାର୍କର ସମ୍ପ୍ରସାରଣ ଉପରେ ମଧ୍ଧ ସମୀକ୍ଷା କରାଯାଇଛି

ବିଦ୍ୟୁତ୍ ଦୁର୍ଘଟଣା ଏଡ଼ାଇବା ଶକ୍ତି ସରବରାହରେ ସୁଧାର ଆଶିବା ଏବଂ ବିଦ୍ୟତ୍ ବିପଦ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଆଦି ବିଭିନ୍ ପ୍ରସଙ୍ଙ ଉପରେ ବୈଠକରେ ବିସ୍ତତ ଆଲୋଚନା କରାଯାଇଛି

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

ଏକ କାର୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବାସୁଦେବପୁର ଅଞ୍ଞଳର କିଛି ଲୋକ ଏକ ବିବାହ ଭୋଜି ଖାଇ ପେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି

କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ଧରେ ବିଭାଗୀୟ ମନ୍ତୀ ବିକ୍ରମ କେଶରୀ ଆରୁଖ କ୍ରୀଡ଼ା ଓ ଯୁବସେବା ମନ୍ତୀ ତୁଷାରକାନ୍ତୀ ବେହେରା ବିଧାୟକ ସୁଶାନ୍ତ କୁମାର ରାଉତ ଅନନ୍ତ ନାରାୟଶ ଜେନାଙ୍କ ସମେତ ବିଶିଷ୍ କ୍ରୀଡ଼ାବିତ ଗଗନ ନାରଙ୍ଗ ପ୍ରମୁଖ ଉପସ୍ଷିତ ଥିଲେ

ଧୁବ ବାତ୍ରା ପ୍ଲେୟାର୍ ଅଫ୍ ଦି ଇୟର୍ ଏବଂ ଶ୍ରେଷ ଡିଫେଶ୍ଡର ଭାବେ ସେ ଏହି ପୁରସ୍କାର ପାଇବେ